ଗଭ୍ ଆଡଭାଇଜରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ୍ ନାଇଷ୍ଟିନ୍ ସହ ଜଡ଼ିତ ସାମାଜିକ ଅପପ୍ରଚାରକୁ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛି ଏହି ପରାମର୍ଶ ସୂଚୀରେ କୁହାଯାଇଛି ଯେତେବେଳେ କୌଣସି ଏକ ସଂକ୍ରାମକ ରୋଗ ବ୍ୟାପେ ସେତେବେଳେ ଲୋକମାନଙ୍କ ମନରେ ଭୟ ଓ ଆଶଙ୍କା ସୃଷ୍ଟି ହୁଏ ଓ ଫଳସ୍ୱରୂପ ଲୋକମାନେ କୌଣସି ଏକ ବିଶେଷ ସଂପ୍ରଦାୟ ଓ ବ୍ୟକ୍ତିବିଶେଷଙ୍କ ପ୍ରତି ଭୁଲ୍ ଧାରଣା ଆଶନ୍ତି ଏଭଳି ହେବା ଦ୍ୱାରା ସମାଜରେ ଘୃଶାଭାବ ସୃଷ୍ଟି ହେବାର ସମ୍ଭାବନା ବଢ଼ିଯାଏ ଓ ସାମାଜିକ ଅସ୍ଥିରତା ସୃଷ୍ଟି ହୁଏ କରୋନା ଭୂତାଣୁ ସଂକ୍ରାନ୍ତରେ ହେଉଥିବା ଅପପ୍ରଚାର ଯୋଗୁଁ ଡାକ୍ତର ନର୍ସ ଓ ଏହାର ମୁକାବିଲା ନେଇ କାର୍ଯ୍ୟରତ ଅନ୍ୟାନ୍ୟ କର୍ମୀ ତଥା ସଂକ୍ରମିତ ବ୍ୟକ୍ତିମାନଙ୍କ ପ୍ରତି ପକ୍ଷପାତମୂଳକ ମନୋଭାବ ସୃଷ୍ଟି ହେବା ଦୃଷ୍ଟିରୁ ମନ୍ତ୍ରଶାଳୟ ପକ୍ଷରୁ ଏଭଳି ପରାମର୍ଶ ସୂଚୀ ଜାରି କରାଯାଇଛି ଏଭଳି ଘଟଣାମାନ ଅନେକସ୍ଥାନରେ ଘଟିଥିବାର ଖବର ମନ୍ତ୍ରଣାଳୟର ନଜରକୁ ଆସିବା ପରେ ଏହି ପରାମର୍ଶ କାରି କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଏଭଳି ଅପପ୍ରଚାର ଓ ଭୁଲ୍ ଧାରଣାକୁ ଦୂର କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ଜନସାଧାରଣଙ୍କୁ ନିବେଦନ କରିଛି ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସାମାଜିକ ଦୂରତ୍ୱ ବଜାୟ ରଖି ଓ ଆବଶ୍ୟକ ପରିଷ୍କାର ପରିଚ୍ଛନୁତା ଅବଲମ୍ଘନ କରାଯାଇ ଆମେ ନିଜକୁ ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିପାରିବା ଏଭଳି ଜଟିଳ ପରିସ୍ଥିତିରେ ସମ୍ମୁଖରେ ରହି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକ୍ଷେତ୍ରର ପେଶାଦାର ଓ ସଫାସୁତୁରା କାର୍ଯ୍ୟ ସହ କଡ଼ିତ କର୍ମଚାରୀମାନେ ଲୋକମାନଙ୍କଠାରୁ ସମବେଦନା ସମର୍ଥନ ଓ ପ୍ରଶଂସା ପାଇବାକୁ ଯୋଗ୍ୟ ତେଣୁ ସେ ଦୃଷ୍ଟିରୁ ଲୋକମାନଙ୍କୁ ସ୍ୱାସ୍ଥ୍ୟକ୍ଷେତ୍ରର ପେଶାଦାର ସଫାସୁତୁରା କାର୍ଯ୍ୟ ସହ ଜଡ଼ିତ କର୍ମଚାରୀ ଓ ପୋଲିସ୍ ସହ କୌଣସି ପକ୍ଷପାତମ୍ଭଳକ ମନୋଭାବ ପୋଷଣ ନ କରିବା ପାଇଁ ମନ୍ତ୍ରଶାଳୟ ପରାମର୍ଶ ଦେଇଛି ସଂକ୍ରମିତ ଲୋକମାନଙ୍କର ନାମ କିମ୍ବା ସେମାନଙ୍କର ପରିଚୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ନ କରିବା ପାଇଁ ପରାମର୍ଶ ଦିଆଯାଇଛି କରୋନା ଭୂତାଣୁ ସଫକ୍ରମଣ ହୋଇଥିବାର ଦର୍ଶାଇ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ସଂପ୍ରଦାୟକୁ ନାମିତ ନ କରିବାକୁ ମଧ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଏହାଛଡ଼ା ଭୟ ଓ ଆଶଙ୍କାକୁ ମନରୁ ଦୂର କରିବା ପାଇଁ ଲୋକମାନଙ୍କୁ କୁହାଯାଇଛି

ସେହି ହସ୍କିଟାଲଗୁଡ଼ିକରେ ଏକହଜାର ଆଇସୋଲେସନ୍ ଶଯ୍ୟା ବ୍ୟବସ୍ଥା କରାଯାଇଛି ଗୁଜରାଟ ହରିଆଣା ରାଜସ୍ଥାନ ଜାନ୍ପୁ ଓ ହିମାଚଳପ୍ରଦେଶ ଓ ପଣ୍ଟିମବଙ୍ଗରେ ଏହି ଇଏସ୍ଆଇସି କୋଭିଡ୍ ହସପିଟାଲ୍ ରହିଛି

ଏହାଛଡ଼ା ଯେଉଁ ସ୍ୱାସ୍ଥ୍ୟକର୍ମୀମାନଙ୍କଠାରେ ସଂକ୍ରମଣର ଲକ୍ଷଣ ଦେଖାଯିବ ଓ ଶ୍ୱାସପ୍ରଶ୍ୱାସରେ ଅସୁବିଧା କ୍ୱର କାଶ କିମ୍ବା ଅଶନିଃଶ୍ୱାସୀ ଅନୁଭବ କରୁଥିବା ବ୍ୟକ୍ତିମାନଙ୍କର ମଧ୍ୟ ପରୀକ୍ଷା କରାଯିବ

ଇଣ୍ଡିଆ ନେବର୍ସ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ଭାରତ ଏହାର ପଡ଼ୋଶୀ ବନ୍ଧୁରାଷ୍ଟ୍ରଗୁଡ଼ିକୁ ଯଥାସମ୍ଭବ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି ଭାରତରୁ ହାଇଡ୍ରୋକୁ କ୍ଲୋରୋକୁଇନ୍ ଔଷଧ ପାଇବା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବାରୁ ଏହାର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଉଭୟ ଦେଶ ମିଳିତ ଭାବେ ଏହି ବିଶ୍ୱବ୍ୟାପି ସଂକ୍ରମଣର ମୁକାବିଲା କରୁଛନ୍ତି ଏକ ଟ୍ୱିଟ୍ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ସେ ଇସ୍ରାଏଲ୍ର ଜନସାଧାରଣଙ୍କର ସୁସ୍ଥ ଜୀବନ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ପ୍ରଧାନମନ୍ତ୍ରୀ ମଧ୍ୟ ବ୍ରାଜିଲ ରାଷ୍ଟ୍ରପତି ଜୟେର୍ ବୋଲ୍ସୋନାରୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ ଓ ବାଜିଲ ମଧ୍ୟରେ ଭାଗିଦାରୀ ସଂପର୍କ ଅତ୍ୟନ୍ତ ଘନିଷ୍ଠ ରହିଛି ସେ କହିଛନ୍ତି ଏହି ବିଶ୍ୱବ୍ୟାପୀ ସଂକ୍ରମଣର ମୁକାବିଲାରେ ସମଗ୍ର ମାନବଜ୍ଜାତିକୁ ସହାୟତା କରିବାକୁ ଭାରତ ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ପୂର୍ବରୁ ବ୍ରାଜିଲ ରାଷ୍ଟ୍ରପତି ଶ୍ରୀ ବୋଲ୍ସୋନାରୋ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଭାରତ ରପ୍ତାନୀ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ କୋଭିଡ୍ ନାଇଷ୍ଟିନ୍ ଭୂତାଣୁ ସଫ୍ରମଣରୁ ଆରୋଗ୍ୟ ହେବାରେ ହାଇଡ୍ରୋକ୍ନି କ୍ଲୋରୋକୁଇନ୍ ଏକ ସୟାବ୍ୟ ଔଷଧ ରୂପେ ବ୍ୟବହାର କରାଯାଉଛି କରୋନା ୟୁଏନ୍ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଷ୍ଟୋନିଓ ଗୁଟେରସ୍ କହିଛନ୍ତି କରୋନା ଭୂତାଣୁ ସଫକ୍ରମଣ ସମଗ୍ର ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଉପୁଜିଥିବା ସଂକଟ ସଂକ୍ରାନ୍ତରେ ଏକ ରୁଦ୍ଧଦ୍ୱାର ଭିଡ଼ିଓ କନ୍ଫରେନ୍ନିଙ୍ଗ୍ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଗୁଟେରସ୍ ଏହା କହିଛନ୍ତି ଶ୍ରୀ ଗୁଟେରସ୍ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ଏକ ମହାଯୁଦ୍ଧ ସଦୂଶ ସେ କହିଛନ୍ତି ଯଦିଓ ଏହା ଏକ ସ୍ୱାସ୍ଥ୍ୟଗତ ସଂକଟ କିନ୍ତୁ ଏହାର ପ୍ରଭାବ ଅତ୍ୟନ୍ତ ଭୟାବହ ଏହି ବିଶ୍ୱବ୍ୟାପି ସଂକ୍ରମଣ ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ଘୋର ବିପଦ ସୃଷ୍ଟି କରିଥିବାର ସେ ଦର୍ଶାଇଛନ୍ତି ଏହା ଯୋଗୁଁ ସାମାଜିକ ଅସ୍କିରତା ହିଂସା ଓ ତତ୍ସମ୍ବନ୍ଧୀୟ ସମସ୍ୟାମାନ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଏହା ହେଲେ ଭୂତାଣୁର ମୁକାବିଲା ଆହୁରି ଅଧିକ କଷ୍ଟକର ହୋଇପଡ଼ିବ ବୋଲି ଶ୍ରୀ ଶ୍ରୀ ଗୁଟେରସ୍ କହିଛନ୍ତି